ସମାଜର ବିକାଶ ଓ ବ୍ୟକ୍ତିତ୍ୱର ବିକାଶ ସେହି ଦିନ ସମ୍ମୂର୍ଶ୍ଚ ହେବ ଯେଉଁଦିନ ଜାତିର ଗୌରବମୟ ଇତିହାସକୁ ସେମାନେ ଅନୁଭବ କରିପାରିବେ

ଗତକାଲି ଭୁବନେଶ୍ୱର ଠାରେ ଗଶମାଧ୍ଧମକୁ ସୂଚନା ଦେଇ ସେ କହିଛନ୍ତି କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଶକାରୀ ଯୋଜନା ଅଧୀନରେ ଓଡ଼ିଶାକୁ ସହାୟତା ପ୍ରଦାନ କରିଆସୁଛନ୍ତି